ରିଟର୍ଣ୍ଣ ଫର୍ମ ମଧ୍ୟ ସରଳୀକରଣ କରାଯାଇଛି

ଶ୍ରୀ ଗୋଏଲ କହିଛନ୍ତି କାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ ଅନ୍ତର୍ଗତ ଆୟୁଷ୍ମାନ ଭାରତ ପ୍ରିମିୟମକୁ ଜିଏସଟିରୁ ବାଦ୍ ଦିଆଯାଇଛି

ବିଏସ୍ଏଫ୍ ସୂତ୍ରରୁ ଆକାଶବାଣୀକୁ କୁହାଯାଇଛି ହୀରାନଗର ସେକ୍ଟର ଅନ୍ତର୍ଗତ ବୋବୋୟା ଅଞ୍ଚଳରେ ଏକ ସେନା ଶିବିରରେ ପହରା ଦେଉଥିବା ବିଏସ୍ଏଫ୍ ଯବାନମାନଙ୍କୁ ସୀମାର ଖୁବ୍ ନିକଟରେ ସନ୍ଦିଗ୍ଧ ଗତିବିଧି ଦୃଷ୍ଟିଗୋଚର ହୋଇଥିଲା ଏବଂ ସେମାନେ ତତ୍କ୍ଷଣାତ କଣେ ଅନୁପ୍ରବେଶକାରୀକୁ ଗୁଳି କରି ହତ୍ୟା କରିଛନ୍ତି ଅନୁପ୍ରବେଶକାରୀ ଏକାଥିଲା କିମ୍ବା ଗୋଟିଏ ଦଳ ସହିତ ଥିଲା ତାହା ସ୍ୱଷ୍ଟ ହୋଇନାହିଁ ଜେକେ ସର୍ଚ ଜାମ୍ମୁ କାଶ୍ମୀରର କୁପଓ୍ୱାରା ଜିଲ୍ଲାରେ ସେନା ପଇଁତରା ଦଳ ଉପରେ ସନ୍ତାସବାଦୀ ଆକ୍ରମଣ ପରେ ସୁରକ୍ଷାବଳ ପକ୍ଷରୁ ଲୋଲାବ ଉପତ୍ୟକାରେ ତଲାସି ଅଭିଯାନ ଆରମ୍ଭ କରାଯାଇଛି ନିରାପତ୍ତା ବିଭାଗ ସ୍ଚତ୍ରରୁ କୁହାଯାଇଛି ଆଜି ସକାଳେ ଖୁମ୍ରିୟାଲ୍ ଜଙ୍ଗଲ ଅଞ୍ଚଳରେ ଅଜ୍ଞାତ ସନ୍ତାସବାଦୀମାନେ ସେନା ପଇଁତରା ଦଳ ଉପରେ ଗୁଳିମାଡ଼ କରିଥିଲେ ଏହି ଘଟଣାରେ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ ସେନା ଯବାନ ଏବଂ ରାଜ୍ୟ ପୁଲିସ୍ର ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ବାହିନୀ ପକ୍ଷରୁ ମିଳିତ ଭାବେ କୁମ୍ବିଂ ଅପରେସନ୍ ଜାରି ରହିଥିବା ଜଣାପଡ଼ିଛି

ଶ୍ରୀ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବାରୁ ସେମାନେ ଏହି ପଦକ୍ଷେପ ନେଇଛନ୍ତି ଏହି ସାଂସଦମାନେ ହେଲେ ନିଶିକାନ୍ତ ଦୁବେ ଅନୁରାଗ ଠାକୁର ଦୁଶ୍ୟନ୍ତ ସିଂହ ଓ ପ୍ରହଲାଦ ଜୋଷୀ ସେମାନେ ବାଚସ୍କତିଙ୍କୁ ଏହି ସ୍ୱାଧୀକାର ଭଙ୍ଗ ନୋଟିସ ପ୍ରଦାନ କରିଛନ୍ତି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ବିତର୍କରେ ଭାଗ ନେବାବେଳେ ଶ୍ରୀ ଗାନ୍ଧୀ ଲୋକସଭାରେ କହିଥିଲେ ଯେ ପ୍ରତିରକ୍ଷା ମନ୍ତ୍ରୀ ସରକାରୀ ଗୋପନୀୟତା ରକ୍ଷା ଆଳରେ ଦେଶବାସୀଙ୍କୁ ରାଫେଲ ଯୁଦ୍ଧବିମାନ କ୍ରୟ ପ୍ରସଙ୍ଗରେ ମିଛ କହିଛନ୍ତି ଏହାର ଉତ୍ତରରେ ପ୍ରତିରକ୍ଷାମନ୍ତ୍ରୀ କହିଥିଲେ ଯେ ଏହି ଚୁକ୍ତିର ବିବରଣୀ ପ୍ରଦାନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଫ୍ରାନ୍ନ ରାଷ୍ଟ୍ରପତି ରାହୁଳ ଗାନ୍ଧୀଙ୍କୁ କହିଥିବା ସେ ଯେଉଁ ଦାବି କରୁଛନ୍ତି ତାହା ଠିକ୍ ନୁହେଁ

ରାଜନାଥ ସ୍ୱରାଷ୍ଟମନ୍ତ୍ରୀ ରାଜନାଥ ସିଂ ଗତକାଲି ହରିଆନାର ଗୁରୁଗ୍ରାମଠାରେ ଛାତ୍ର ପୋଲିସ କ୍ୟାଡେଟ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଏହି ବ୍ୟବସ୍ଥା ସମଗ୍ ଦେଶରେ ଲାଗୁ ହେବ ଏହା ଦ୍ୱାରା ଛାତ୍ରମାନେ ଶୃଙ୍ଖଳିତ ହେବା ସହ ସୁନାଗରିକ ହେବାର ସୁଯୋଗ ପାଇବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ବିକାଶୋନ୍ଦୁଖୀ ଯୁବ ମାନସରେ ନୈତିକ ମୂଲ୍ୟବୋଧ ଭରି ଚରତ୍ର ଗଠନ ପାଇଁ ପ୍ରେରଣା ପ୍ରଦାନ କରିବା ଦିଗରେ ଏସ୍ପିସି ଆଗାମୀ ବର୍ଷମାନଙ୍କରେ ଏକ ନିରବ ଆନ୍ଦୋଳନ ଗଢ଼ି ତୋଳିବ ବୋଲି ଶ୍ରୀ ସିଂ ଆଶାବ୍ୟକ୍ତ କରିଛନ୍ତି ଆଜିକାଲି ଶିକ୍ଷା ପୁସ୍ତକ ପଠନ ଉପରେ ଅଧିକ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀମାନଙ୍କ ଚରିତ୍ର ଗଠନକୁ ଅଣଦେଖା କରିଚାଲିଛି ଯାହା ସମାଜ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ଏବଂ ଏଥିପାଇଁ ଅପରାଧ ବୃଦ୍ଧି ଘଟୁଥିବାରୁ ଶ୍ରୀ ସିଂ ଚିନ୍ତା ପ୍ରକଟ କରିଛନ୍ତି

ସିଡବ୍ଲସି ହେଉଛି ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ କମିଟି ଯାହା ନିଷ୍କଭି ଗ୍ରହଣ ଦିଗରେ ଦଳୀୟ ସଭାପତିଙ୍କୁ ସାହାଯ୍ୟ ପ୍ରଦାନ କରିଥାଏ ପୂର୍ବତନ ଦଳୀୟ ମୁଖ୍ୟ ସୋନିଆ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଗୁଲାମ ନବୀ ଆଜାଦ୍ ଆଦି ଅନେକ ବରିଷ୍ଠ ନେତା ଏହି ବୈଠକରେ ଉପସ୍ଥିତ ଅଛନ୍ତି ଦଳର ସମସ୍ତ ରାଜ୍ୟ ସଭାପତି ଏବଂ ବିଧାୟକ ଦଳର ନେତାଗଣ ମଧ୍ୟ ବୈଠକରେ ଅଶଗ୍ରହଣ କରୁଛନ୍ତି

ଦଳର ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଗାନ୍ଧୀଙ୍କ ଦ୍ୱାରା ଏହା ହେଉଛି ପ୍ରଥମ କରି ଗଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି ଏହି ନବଗଠିତ ସିଡବୁସିରୁ ଦିଗ୍ବିଜୟ ସିଂ ଜନାର୍ଦ୍ଦନ ଦ୍ୱିବେଦୀ କମଲନାଥ ସୁଶୀଲ କୁମାର ସିନ୍ଧେ ମୋହନ ପ୍ରକାଶ ଏବଂ ସିପି ଯୋଶୀଙ୍କ ଭଳି ବରିଷ୍ଣ ନେତାଙ୍କୁ ବାଦ୍ ଦିଆଯାଇଛି

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ କେନ୍ଦ୍ର ସରକାର ଏବଂ ଏମ୍ସର ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର କେନେରାଲ୍ ମନିଦର ସିଂଙ୍କୁ ସ୍ୱଷ୍ଟ ଭାବେ କହିଛନ୍ତି ଏହା ଏକ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏଥିପାଇଁ ଆଉ ଅଧିକ ସମୟ ଦିଆଯାଇ ପାରିବ ନାହିଁ

ଯୌନ ଉତ୍ପୀଡନ ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ପାଇଁ ସେଗୁଡ଼ିକୁ ଦେଶର ସବୁ ଥାନାକୁ ଯୋଗାଇ ଦିଆଯିବ

ଏଥିରେ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମନେକା ଗାନ୍ଧୀ ଗତସପ୍ତାହରେ କହିଥିଲେ ଯେ ରାଜ୍ୟ ସରକାରଗୁଡ଼ିକ ଏଭଳି କିଟ୍ କିଶି ଥାନାରେ ମହଜୁଦ ରଖିବା ଉଚିତ ଅଧିକାରୀ ଜଶକ କହିଛନ୍ତି ରାଜ୍ୟଗୁଡ଼ିକ ଏ ବାବଦରେ ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିଛନ୍ତି ଏବଂ ହରିଆଣା ସରକାର ଏହି ସରଞ୍ଜାମ କିଣା ପ୍ରସ୍ତାବକୁ ମଂକ୍କୁରୀ ପ୍ରଦାନ କରିଚ୍ଛନ୍ତି

କମିଶନ ଅଧ୍ୟକ୍ଷ ଏନ କେ ସିଂହଙ୍କ ଅଧ୍ୟକ୍ଷତାରେ ଏହାର ସଦସ୍ୟ ଶକ୍ତିକାନ୍ତ ଦାସ ଡକୁର ଅନୁପ ସିଂ ଡକ୍ଟର ଅଶୋକ ଲାହିଡି ଡକ୍ଟର ରମେଶ ଚାନ୍ଦ ଏବଂ ସଚିବ ଅରବିନ୍ଦ ମେହେଟ୍ଟାଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ରାଜ୍ୟର ମୁଖ୍ୟମନ୍ତ୍ରୀ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ବରିଷ୍ଣ କର୍ମଚାରୀମାନଙ୍କ ସହ ଆଲୋଚନା କରିବେ ଏଥିରେ ରାଜ୍ୟ ସରକାରଙ୍କ ସହ ନିର୍ଦ୍ଧାରିତ ଖର୍ଚ୍ଚ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି